ଆକି ଅପରାହ୍ରେ ବାୟସେନାର ସ୍ ଭୁବନେଶ୍ୱରରେ ପହଞ୍ ବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତୀ ନବୀନ ପଟଟନାୟକ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବହ୍ ବରିଷ୍ ଅଧିକାରୀ ବିମାନ ବନ୍ଦରରେ ଉପସ୍ସିତ ରହି ପ୍ରଧାନମନ୍ତୀଙ୍କୁ ସ୍ୱାଗତ କରିଥିଲେ

ତେବେ ପ୍ରଧାନମନ୍ତୀ ଇତିମଧ୍ଧରେ ଭ୍ବନେଶ୍ୱରରେ ସମୀକ୍ଷା କରି ଦିଲ୍ଲୀ ପ୍ରତ୍ୟାବର୍ଉନ କରିଛନ୍ତି

ସେ କହିଛନ୍ତି ରାଜ୍ୟ ଖୁବ୍ ଶୀଘ୍ର ଏହି ବିପଭିରୁ ଦୂତ୍ତାର ସହ ମୁକୁଳିବ

ଆଲୋଚନା ସମୟରେ ମୁଖ୍ୟମନ୍ତୀ କହିଛନ୍ତି ଏପରି ସଂକଟ ସମୟରେ ପଣ୍ଟିମବଙ୍ଗକୁ ଓଡ଼ିଶାର ସମ୍ମର୍ଶ୍ୱ ସହଯୋଗ ରହିଛି

ଫଳରେ ବ୍ୟାଙ୍କ ଉପଭୋକ୍ତାମାନଙ୍କୁ ଆସନ୍ତା ସେପ୍ଟେମ୍ଟର ମାସରୁ ଋଣ ବାବଦ ଇଏମ୍ଆଇ ଦେବାକୁ ପଡ଼ିବ